ଆରମ୍ଭ କରିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ ଶାସିତ ଅଞ୍ଚଳଗ୍ରଡ଼ିକ ସହ ମିଶି କୋଭିଡ୍ ନାଇଷ୍ଟିନ୍ର ନିୟନ୍ତ୍ରଣ ପାଇଁ ଠିକ୍ ସମୟରେ ନେଉଥିବା ସକ୍ରିୟ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇଛି

ଦୈନନ୍ଦିନ ନମ୍ରନା ପରୀକ୍ଷାରେ ମଧ୍ୟ ବୃଦ୍ଧି ଘଟୁଛି

ପିଏମ୍ ଆତ୍ମନିର୍ଭର ୟୁପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କୋଭିଡ୍ ନାଇଷ୍ଟିନର ମୁକାବିଲା ପାଇଁ ଉଦ୍ୟମ ବଳବତ୍ତର ରହିଛି ଓ ଯେହେତୁ ଏହାପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ବାହାରି ପାରି ନାହିଁ ସେ ଦୃଷ୍ଟିରୁ ଏହାର ଏକମାତ୍ର ମହୋଷଧୀ ହେଉଛି ମାସ୍କ୍ ଓ ଦୁଇ ଗଜର ଦୂରତା ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆତ୍ମନିର୍ଭର ଉତ୍ତରପ୍ରଦେଶ ରୋଜଗାର ଯୋଜନାର ଶୁଭାରୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଆତ୍ମନିର୍ଭର ଅଭିଯାନ ଉତ୍ତରପ୍ରଦେଶକୁ ସବୁଠୁ ବେଶି ଲାଭ ପହଞ୍ଚାଇବ ଆତ୍ମନିର୍ଭର ଉତ୍ତରପ୍ରଦେଶ ରୋଜଗାର ଯୋଜନାରେ ରାଜ୍ୟକୁ ବାସସ୍ଥାନକୁ ଫେରିଥିବା ରାଜ୍ୟର ଶ୍ରମିକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଆଲୋକପାତ କରାଯାଉଛି

ଏହି ଅବସରରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶ ସରକାର ବିଶେଷ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେଭଳି ଭାବେ ବାସସ୍ଥାନକୁ ଫେରିଥିବା ଶ୍ରମିକମାନଙ୍କର ପରିଚାଳନା କରିଛନ୍ତି ସେଥିପାଇଁ ତାଙ୍କର ଭ୍ୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଉତ୍ତରପ୍ରଦେଶ ସରକାର ଅଭ୍ରୁତ୍ପର୍ବ କାର୍ଯ୍ୟ କରିଛନ୍ତି ଓ କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ସମ୍ଭଳର ବିନିଯୋଗ କରି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିଛନ୍ତି ଏପରିକି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ପିତାଙ୍କର ଅନ୍ତେଷ୍ଟିକ୍ରିୟାରେ ମଧ୍ୟ ଯୋଗ ନ ଦେଇ ଲୋକମାନଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ଉତ୍ତରପ୍ରଦେଶ ଦୃଷ୍ଟାନ୍ତମୂଳକ କାର୍ଯ୍ୟକରି ଦେଖାଇଛି

ଆମ ସମ୍ଭାଦଦାତା କଣାଇଛନ୍ତି ପ୍ରଧାନମନ୍ତ୍ରୀ କରୋନା ସଂକ୍ରମଣର ମୁକାବିଲାରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ଏବିହାସିକ ବର୍ଷ୍ଣନା କରିଛନ୍ତି

ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ହିତାଧିକାରୀମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି

ସମୁଦ୍ର ସେତୁ ଅଭିଯାନରେ ଆଇଏନ୍ଏସ୍ ଜଳାସ୍ୱ ଇରାନ୍ରେ ଅଟକି ରହିଥିବା ଭାରତୀୟମାନଙ୍କୁ ଆଣିବା ପାଇଁ ସେଠାକୁ ଯାତ୍ରା କରିଥିଲା

ଇରାନ୍କୁ ଯାତ୍ରା କରିବା ପୂର୍ବରୁ ଆଇଏନ୍ଏସ୍ ଜଳାସ୍ୱର ଜାହାଜ କର୍ମଚାରୀମାନେ ସମସ୍ତ ପ୍ରକାରର ପ୍ରସ୍ତୁତିକାର୍ଯ୍ୟ ସମ୍ପନ୍ନ କରିଥିଲେ

ସେହି ପଡ୍ଗ୍ରଡ଼ିକ ଦେଶୀୟ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି ଭାରତୀୟ ନୌବାହିନୀ ସମ୍ରଦ୍ସେତ୍ର ଅଭିଯାନରେ ବିଦେଶରେ ଅଟକି ରହିଥିବା ଭାରତୀୟମାନଙ୍କୁ ସ୍ପଦେଶ ଆଶୁଛି

ଏହି ଟ୍ରେନ୍ଗୁଡ଼ିକ ମଧ୍ୟରେ ସମସ୍ତ ମେଲ୍ ଓ ଏକ୍କପ୍ରେସ୍ ଟ୍ରେନ୍ ପାସେଞ୍ଜର ଟ୍ରେନ୍ ଓ ସହରତଳି ଟ୍ରେନ୍ ଅନ୍ତର୍ଭୁକ୍ତ

ନିୟମିତ ଟ୍ରେନ୍ ପାଇଁ ବୁକ୍ ହୋଇଥିବା ସମସ୍ତ ଟିକଟଗୁଡ଼ିକୁ ବାତିଲ କରାଯାଇଛି ଓ ସେହି ଟିକଟଗୁଡ଼ିକ ବାବଦରେ ଯାତ୍ରୀମାନେ ସେମାନଙ୍କର ଟ୍ରେନ୍ଭଡା ଫେରସ୍ତ ପାଇବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଣ ନାଗରିକମାନଙ୍କର ଯତ୍ନ ନେବା ପାଇଁ ଅନୁରୋଧ କରିବା ପରେ ନୀତି ଆୟୋଗ ଦ୍ୱାରା ଏହି ଅଭିଯାନକୁ ଆରମ୍ଭ କରାଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ସୁରେନ୍ଦ୍ର ନଗର ଜିଲ୍ଲା ଅନୁନ୍ନତ ଜିଲ୍ଲାଗୁଡ଼ିକ ମଧ୍ୟରେ ଅନ୍ୟତମ ଓ ଏହି ଜିଲ୍ଲା ଏହି ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରୁଛି ପିରାମଲ ଫାଉଣ୍ଡେସନ୍ ସାମାଜିକ କଲ୍ୟାଣ ବିଭାଗ ଓ ଜିଲ୍ଲା ପ୍ରଶାସନ ସହାୟତାରେ ସୁରେନ୍ଦ୍ର ନଗର ଜିଲ୍ଲାରେ ଏହି ଅଭିଯାନ କାର୍ଯ୍ୟକାରୀ କରିଛି

ଦ୍ୱିତୀୟବାର କ୍ଷମତାକୁ ଫେରିବା ପରେ ଏହା ତାଙ୍କର ତ୍ରୟୋଦଶ ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ

ଏହା ମଧ୍ୟ ଆକାଶବାଣୀ ଡିଡି ନ୍ୟୁଜ୍ ପିଏମ୍ଓ ଏବଂ ତଥ୍ୟ ଏବଂ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇବ୍ ଷ୍ଟ୍ରିମି ହେବ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

ଏସ୍ସି ସିବିଏସ୍ଇ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ଅବଶିଷ୍ଟ ବୋର୍ଡ୍ ପରୀକ୍ଷାଗୁଡ଼ିକୁ ବାତିଲ କରିବା ପାଇଁ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାର ଏବଂ ସିବିଏସ୍ଇକୁ ଅନୁମତି ପ୍ରଦାନ କରିଛନ୍ତି ବାତିଲ ହୋଇଥିବା ପେପରଗୁଡ଼ିକ ପାଇଁ ଛାତ୍ରଛାତ୍ରୀମାନଙ୍କୁ ନୟର ଦେବା ବ୍ୟବସ୍ଥାରେ ଆଗେଇବାକୁ ସୁପ୍ରିମ୍କୋର୍ଟ ଅନୁମତି ପ୍ରଦାନ କରିଛନ୍ତି ଜଷ୍ଟିସ୍ ଏଏମ୍ ଖାନ୍ୱିଲକର୍ ଦିନେଶ ମାହେଶ୍ୱରୀ ଓ ସଞ୍ଜୀବ ଖନ୍ନାଙ୍କ ଖଣ୍ଡପୀଠ ପରୀକ୍ଷା ବାତିଲ ପାଇଁ ବିଞ୍ଜପ୍ତି ଜାରି କରିବାକୁ ସିବିଏସ୍ଇକୁ ଅନୁମତି ପ୍ରଦାନ କରିଛନ୍ତି